ଭୋଟ ଗ୍ରହଣ ସମୟରେ ସବୁ କୋଭିଡ ନିୟମ ପାଳନ କରାଯାଉଛି ବୋଲି ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି ଅବାଧ ଓ ଶାନ୍ତିପୂର୍ଣ୍ଣ ଭାବେ ମତଦାନ କରିବା ପାଇଁ ବିସ୍ତୃତ ଭାବେ ନିରାପଉା ବ୍ୟବସ୍ଥା ଗ୍ରହଣ କରାଯାଇଛି

ନନ୍ଦୀଗ୍ରାମ ଓ ସୁନ୍ଦରବନ ର କୂଳ ଅଞ୍ଚଳରେ ଥିବା ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକ ଉପରେ ନଜର ରଖିବା ପାଇଁ ଡ୍ରୋନ ବ୍ୟବହାର କରାଯାଉଛି

ଏହି ପର୍ଯ୍ୟାୟରେ ମୁଖ୍ୟତଃ ଏନ୍ଡିଏ ଓ କଂଗ୍ରେସ ନେତୃତ୍ୱରେ ପରିଚାଳିତ ମହାଯୋଠ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଛି

ତେଣେ ତୂତୀୟ ପର୍ଯ୍ୟାୟ ପାଇଁ କେରଳ ଓ ତାମିଲନାଡୁରେ ନିର୍ବାଚନ ପ୍ରଚାର ଅତି ସରଗରମ ହୋଇଛି

ଆସନ୍ତାକାଲି ଚଡ଼ାନ୍ତ ପର୍ଯ୍ୟାୟ ପ୍ରାର୍ଥୀ ପ୍ରତ୍ୟାହାର ପରେ ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ କେତେଜଣ ପ୍ରାର୍ଥୀ ଛିଡ଼ା ହେବେ ତାହା ସ୍ୱଷ୍ଟ ହୋଇଯିବ

ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଗତକାଲି ଶେଷ ହୋଇଛି ଶନିବାର ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷଦିନ

ନୀତି ଆୟୋଗ ସଦସ୍ୟ ତଥା କୋଭିଡ୍ ନାଇଷ୍ଟିନ୍ ଟାସ୍କ ଫୋର୍ସର ଅଧ୍ୟକ୍ଷ ଡକ୍ଟର ଭିକେ ପଲ୍ ଏହି ପର୍ଯ୍ୟାୟରେ କୌଣସି ଭୟଭ୍ରାନ୍ତି ନ ରଖି ଲୋକମାନଙ୍କୁ ଟିକା ନେବାକୁ ଆହ୍ବାନ ଦେଇଛନ୍ତି

ରାଜେଶ ଭୂଷଣ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗତକାଲି ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହିତ କୋଭିଡ ନାଇଷ୍ଟିନ ଟିକାକରଣ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି ଯେଉଁ ଜିଲ୍ଲାଗୁଡ଼ିକରେ କୋଭିଡ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି ସେହି କିଲ୍ଲାଗୁଡ଼ିକର କେଉଁ ଅଞ୍ଚଳରେ କମ୍ ସଂଖ୍ୟାରେ ଟିକା ଦିଆଯାଇଛି ତାହା ଚିହ୍ନଟ କରିବା ସଙ୍ଗେସଙ୍ଗେ ତ୍ରୁଟି ସୁଧାର ପଦକ୍ଷେପ ନେବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା ସ୍ୱାସ୍ଥ୍ୟସେବୀ ଓ ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକା ଦେବା ସଫକ୍ରାନ୍ତରେ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଇଛି ଏମାନଙ୍କୁ ତୁରନ୍ତ ଟିକା ଦେବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟମାନଙ୍କୁ କୁହାଯାଇଛି ବେସରକାରୀ କୋଭିଡ ଟିକାକରଣ କେନ୍ଦ୍ରଗୁଡ଼ିକରେ ଟିକାକରଣ ସଂକ୍ରାନ୍ତୀୟ ସମୀକ୍ଷା କରିବାକୁ ମଧ୍ୟ ନିଷ୍ପଭି ନିଆଯାଇଛି କୌଣସି ସ୍ତରରେ ଟିକାର ଅଭାବ ଦୂର କରିବା ପାଇଁ ପଦକ୍ଷେପ ନେବା ପାଇଁ କୁହାଯାଇଛି ଭିପି ଭିକିଟ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଆସନ୍ତାକାଲି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ପୂର୍ବାହ୍ନରେ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିବେ

ତା' ପରଦିନ ଉପରାଷ୍ଟ୍ରପତି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉହବର ସୁବର୍ଷ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରିବେ ଉତ୍କଳ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତି ଶ୍ରୀ ନାଇଡ଼ୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ର ଗଭର୍ଷର ଶକ୍ତିକାନ୍ତ ଦାସ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସଞ୍ଜୁ ପଣ୍ଡା ଭାବା ଆଟମିକ୍ ରିସର୍ଚ୍ଚ ସେକ୍ଷର୍ର ନିର୍ଦ୍ଦେଶକ ଅଜିତ୍ କୁମାର ମହାନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଉପଦେଷ୍ଟା ଡକ୍କର ବିଜୟ କୁମାର ସାହୁ ଭାରତର ମହାଲେଖା ନିୟନ୍ତକ ତଥା ମହାସମୀକ୍ଷକ ଗିରୀଶ ଚନ୍ଦ୍ର ମୁର୍ମୁ ପ୍ରମୁଖଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିବେ

ଜିଡିପି ଭାରତୀୟ ଅର୍ଥନୀତିରେ କରୋନା ଭଳି ପରିସ୍ଥିତିରେ ସୁଧାର ଆସିଥିଲେ ମଧ୍ୟ ବିପଦ ଟଳି ନାହିଁ ବୋଲି ବିଶ୍ୱବ୍ୟାଙ୍କ୍ କହିଛି

ତେବେ ଭାରତରେ ସମସ୍ତ ପ୍ରତିକୃଳ ପରିସ୍ଥିତି ସତ୍ତ୍ୱେ ବାଣିଜ୍ୟ ବ୍ୟବସାୟ ଗମନାଗମନ ଶିଳ୍ପ ପ୍ରତିଷ୍ଠା ଏବଂ ବିଭିନ୍ନ ପ୍ରକ୍ରିୟାକରଣ କାର୍ଯ୍ୟ ଆରମ୍ଭ ହୋଇଥିବା ଦୃଷ୍ଟିରୁ ଏହି ଅଭିବୃଦ୍ଧି କାରି ରହିବ ବୋଲି ବିଶ୍ୱବ୍ୟାଙ୍କ୍ ପର୍ବାନ୍ତମାନ କରିଛି

କେନ୍ଦ୍ର ସରକାରୀ କାର୍ଯ୍ୟାଳୟ ସମେତ ଦେଶର ଶିଳ୍ପ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାବଡେକର ଆଜି ଏହା ଘୋଷଣା କରିଛନ୍ତି

ଏହି କ୍ଷେତ୍ରଗୁଡ଼ିକ ମଧ୍ୟରେ ଡାକ୍ତରଖାନା ମେଡିକାଲ୍ ଯନ୍ତପାତି ସ୍ୱାସ୍ଥ୍ୟବୀମା ଟେଲିମେଡିସିନ୍ ସେବା ଗୃହ ଉପଚାର ଏବଂ ମେଡିକାଲ୍ ସେବାଜନିତ ଗମନାଗମନ ବ୍ୟବସ୍ଥାକୁ ଅନ୍ତର୍ଭୁକ୍ତ କରାଯାଇଛି